ଉକ୍ବେକିସ୍ତାନ ରାଷ୍ଟ୍ରପତି ଶାବକତ୍ ମିର୍ଜିୟୋୟେବ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଗିଦାରୀ ସମ୍ପର୍କକୁ ଅଧିକ ଉଚ୍ଚ ସ୍ତରକୁ ନେଇଯିବାକୁ ରାଜି ହୋଇଛନ୍ତି ଦୁଇ ଦେଶ ମଧ୍ୟରେ ରାଜନୈତିକ ନିରାପତ୍ତା ସନ୍ତାସବାଦ ଦମନ ବାଣିଜ୍ୟ ପୁଞ୍ଜିନିବେଶ ସଂସ୍କୃତି ଓ ଶିକ୍ଷା କ୍ଷେତ୍ରରେ ଭାଗିଦାରୀ ସମ୍ପର୍କ ରହିଛି ଦୂଇ ଦେଶ ଆଫଗାନିସ୍ତାନ ପରିସ୍ଥିତି ବିଷୟରେ ଆଲୋଚନା କରିଛନ୍ତି ସମଗ୍ର ଅଞ୍ଚଳର ଶାନ୍ତି ଓ ସ୍ଥିରତା ପାଇଁ ଆଫଗାନିସ୍ତାନର ଶାନ୍ତି ଓ ସ୍ଥିରତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଦୁଇ ନେତା ମତବ୍ୟକ୍ତ କରିଛନ୍ତି ଏକ ମିଳିତ ବିବୃଭିରେ ଦୁଇ ନେତା ଆଫଗାନିସ୍ତାନ ନେତୃତ୍ୱ ଓ ନିୟନ୍ତ୍ରଣରେ ଶାନ୍ତି ଓ ବୁଝାମଣା ପ୍ରକ୍ରିୟାକୁ ସମର୍ଥନ ଜଣାଇଛନ୍ତି ଦୂଇ ନେତା କହିଛନ୍ତି ଆଫଗାନିସ୍ତାନରେ ଶାନ୍ତି ଓ ସ୍ଥିରତା ପାଇଁ ବାଛବିଚାର ବିନା ସନ୍ତାସବାଦର ଦମନ ଅତ୍ୟନ୍ତ ଅପରିହାର୍ଯ୍ୟ ଆଫଗାନିସ୍ତାନର ପୁନର୍ଗଠନ ଦେଶକୁ ପୁନର୍ବାର ନିଜ ଗୋଡ଼ରେ ଛିଡ଼ା କରାଇବାକୁ ସମର୍ଥନ କରିବାପାଇଁ ସେମାନେ ଏକମତ ହୋଇଛନ୍ତି ଭାରତ ଓ ଉଜ୍ବେକିସ୍ତାନ ଆଇଟି କ୍ଷେତ୍ରରେ ସହଯୋଗ ବୃଦ୍ଧିପାଇଁ ଏକମତ ହୋଇଛନ୍ତି ଉକ୍ବେକିସ୍ତାନରେ ଆଇଟି ପର୍ଯ୍ୟଟନ ଓ ହୋଟେଲ୍ ମ୍ୟାନେଜ୍ମେଣ୍ଟ୍ କ୍ଷେତ୍ରରେ ଭାରତୀୟ ବିଶ୍ୱବିଦ୍ୟାଳୟ ଓ ପ୍ରତିଷ୍ଠାନଗୁଡ଼ିକର ଶାଖାମାନ ଖୋଲିବାକୁ ସମ୍ଭାବନାଗୁଡ଼ିକର ସନ୍ଧାନପାଇଁ ଉଭୟ ନେତା ସହମତିରେ ଉପନୀତ ହୋଇଛନ୍ତି ଭାରତୀୟ ଆଇଟି କମ୍ପାନୀଗୁଡ଼ିକ ସହାୟତାରେ ଉଜ୍ବେକିସ୍ତାନରେ ଆଇଟି ପାର୍କ ଖୋଲିବାକୁ ଉଜ୍ବେକିସ୍ତାନ ପକ୍ଷରୁ ଇଚ୍ଛାବ୍ୟକ୍ତ କରାଯାଇଛି ପରିବହନ ଓ ଯୋଗାଯୋଗ କ୍ଷେତ୍ରରେ ପରସ୍କରର ସ୍ୱାର୍ଥର ସୁରକ୍ଷା ଲାଗି ସହଯୋଗ ବୃଦ୍ଧି ସକାଶେ ଉଭୟ ପକ୍ଷ ରାଜି ହୋଇଛନ୍ତି ତାସ୍କେଣ୍ଟ ଓ ମୁମ୍ବାଇ ମଧ୍ୟରେ ସିଧାସଳଖ ବିମାନ ଚଳାଚଳକୁ ଉଭୟ ଦେଶ ସମର୍ଥନ କରିଛନ୍ତି ସଡ଼କ ପଥରେ ଯୋଗାଯୋଗ ସ୍ଥାପନକୁ ମଧ୍ୟ ଦ୍ୱଇ ଦେଶ ସମର୍ଥନ କରିଛନ୍ତି ଭିପି ଏନ୍ଏଚ୍ଆର୍ସି ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ କହିଛନ୍ତି ମାନବିକ ଅଧିକାର ପ୍ରତ୍ୟେକ ମଣିଷର ଜନ୍ମଗତ ଅଧିକାର ଏବଂ ଏହାର ସୁରକ୍ଷା ପ୍ରତ୍ୟେକ ରାଜ୍ୟର ପ୍ରାଥମିକ କର୍ତ୍ତବ୍ୟ ଓ ଦାୟିତ୍ୱ ଅଟେ

ସନ୍ତାସବାଦର ମୂଳୋତ୍ପାଟନ ଦିଗରେ ଏକ ଦୂଢ଼ ଯୋଜନା କାର୍ଯ୍ୟକାରୀ କରିବାକୁ ଶ୍ରୀ ନାଇଡୁ ମିଳିତ ଜାତିସଂଘକୁ ଆବେଦନ କରିଛନ୍ତି ଉପରାଷ୍ଟ୍ରପତି କହିଛନ୍ତି ମହିଳା ସଶସ୍ତିକରଣ ବର୍ତ୍ତମାନ ସମୟର ଆବଶ୍ୟକତା ଅଟେ ସେ କହିଛନ୍ତି ଭାରତ ସବୁବେଳେ ମହିଳାମାନଙ୍କୁ ଶକ୍ତିସ୍ୱରୂପିଣୀ ଆଖ୍ୟା ଦେଇଆସିଛି ହୋମ୍ ମିନିଷ୍ଟର ଡବ୍ୟୁବି ମିଟ୍ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ରୋହିଙ୍ଗ୍ୟାମାନଙ୍କ ପ୍ରସଙ୍ଗରେ ଅଧିକ ଅଗ୍ରଗତି ପାଇଁ ସେମାନଙ୍କର ବାୟୋମେଟ୍ରିକ୍ ସମ୍ଭନ୍ଧୀୟ ବିସ୍ତୃତ ତଥ୍ୟ କେନ୍ଦ୍ର ସରକାରଙ୍କ ପାଖକୁ ପଠାଇବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି

ସେ କହିଛନ୍ତି ମାଓବାଦକୁ ଦମନ କରିବା ଓ ପ୍ରଥକତାବାଦୀ ଉତ୍ତେଜନା ହ୍ରାସ କରିବାପାଇଁ କେନ୍ଦ୍ର ସରକାର ଉପଯୁକ୍ତ ପଦକ୍ଷେପ ନେଉଛନ୍ତି ସେ କହିଛନ୍ତି ରାଜ୍ୟଗୁଡ଼ିକ ପାଇଁ କେନ୍ଦ୍ରୀୟ ବାହିନୀ ଯବାନମାନଙ୍କର ଆବଶ୍ୟକତା ରହିଛି ଓ କେନ୍ଦ୍ର ସରକାର ଆବଶ୍ୟକସ୍ଥଳେ ଯବାନ ପଠାଇବେ ବୈଠକରେ ପଣ୍ଠିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଝାଡ଼ଖଣ୍ଡ ମ୍ରଖ୍ୟମନ୍ତ୍ରୀ ରଘୁବର ଦାସ ବିହାର ଉପମୁଖ୍ୟମନ୍ତ୍ରୀ ସୁଶିଲ୍ କ୍ରମାର ମୋଦି ଏବଂ ଓଡ଼ିଶା ଅର୍ଥମନ୍ତ୍ରୀ ଶଶିଭ୍ଷଣ ବେହେରା ଯୋଗ ଦେଇଥିଲେ ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ପଶ୍ଚିମବଙ୍ଗପାଇଁ କେନ୍ଦ୍ରୀୟ ବାହିନୀ ଯବାନମାନଙ୍କର ଆବଶ୍ୟକତା ରହିଛି ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ବୈଠକ ପରେ ସେ ଏହା କହିଛନ୍ତି ବିଭିନ୍ନ ରାଜ୍ୟରେ ନିର୍ବାଚନ ଦୃଷ୍ଟିରୁ ସେଠାରୁ ଯବାନମାନଙ୍କୁ ହଟାଇ ନିଆଯାଇଥିଲା ବୋଲି ଶ୍ରୀ ସିଂ କହିଛନ୍ତି ଜଙ୍ଗଲ ମହଲର୍ ସାମୟିକଭାବେ ଯବାନ ପ୍ରତ୍ୟାହାର ହୋଇଥିଲେ

ସେହି କମ୍ପାନୀ ରଣ ଖିଲାପ କରିଛି

ଜିଏସ୍ଟି ରେଭିନ୍ୟ ଜିଏସ୍ଟି ଅନ୍ତର୍ଗତ ରାଜସ୍ୱ ଆଦାୟରେ ଚଳିତ ବର୍ଷ ଅଗଷ୍ଟ ମାସ ତୁଳନାରେ ସେପ୍ଟେମ୍ବର ମାସରେ ବୃଦ୍ଧି ଘଟିଛି

ରାଜସ୍ଥାନ ଅଲ୍ଓ୍ୱର ଜିଲ୍ଲା କୋହରା ପିପ୍ଲୀଠାରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ସହାୟତାରେ ନିର୍ମିତ ହେବାକୁ ଥିବା ବିଶ୍ୱ ସ୍ତରୀୟ ଶିକ୍ଷାନୁଷ୍ଠାନର ଆଧାରଶିଳା ରଖିବା ଅବସରରେ ସେ ଏହା କହିଛନ୍ତି ନକ୍ବୀ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଭୋଟ୍ ବ୍ୟାଙ୍କ୍ ରାଜନୀତି କିୟା କୌଣସି ବିଦ୍ୱେଷ ନ ରଖି ସମୃହ ବିକାଶ ପାଇଁ ପ୍ରତିଶ୍ରଦ୍ଧବଦ୍ଧ ସେ କହିଛନ୍ତି ସରକାର ସଂଖ୍ୟାଲଘ୍ ସମେତ ଗରିବ ଓ ଆଶାୟୀ ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷା ଯୋଗାଇଦେବା ଲକ୍ଷ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କର୍ତ୍ଛନ୍ତି ଏବଂ ଏ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚେଷ୍ଟା ସ୍ୱଷ୍ଟ ଜଣାପଡ଼ିଛି

ସେ ଅନ୍ୟ କେତେଗୁଡ଼ିଏ ବିକାଶମୂଳକ କାର୍ଯ୍ୟର ମଧ୍ୟ ଉଦ୍ଘାଟନ କରିଛନ୍ତି

ନ୍ନଆଦିଲ୍ଲୀରେ ମହାତ୍ଲାଗାନ୍ଧି ଅନ୍ତର୍ଜାତୀୟ ପରିମଳ ସମ୍ମିଳନୀରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ନାଇଡୁ କହିଛନ୍ତି ସ୍ୱଚ୍ଚ ଭାରତ ମିଶନ ଜନ ଆନ୍ଦୋଳନରେ ପରିଣତ ହେବା ଅତ୍ୟନ୍ତ ଆନନ୍ଦର ବିଷୟ ସେ କହିଛନ୍ତି ସମାଜର ପ୍ରତ୍ୟେକ ଶ୍ରେଣୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ଏବଂ ଏଥି ପ୍ରତି ଦେଶବାସୀଙ୍କ ଅତ୍ୟନ୍ତ ଆଗ୍ରହ ରହିଥିବା ପ୍ରମାଣିତ ହୋଇଛି

ସେ କହିଛନ୍ତି ରାଜନୈତିକ ସ୍ୱାଧୀନତାଠାରୁ ପରିମଳକୁ ବାପୁଜୀ ଜୀବନରେ ଅଧିକ ଗୁରୁତ୍ୱ ଦେଉଥିଲେ ସେ କହିଛନ୍ତି ସାର୍ବଜନୀନ ପରିମଳ ହାସଲ ଦିଗରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିଛି

କେନ୍ଦ୍ର ମନ୍ତ୍ରୀ ଉମାଭାରତୀ କହିଛନ୍ତି ଗଙ୍ଗାନଦୀ କୃଳରେ ଥିବା ସବୁ ଗାଁଗୁଡ଼ିକ ଖୋଲାରେ ଶୌଚମୁକ୍ତ ହୋଇଛି ସତତ ପ୍ରଧାନ କମ୍ପ୍ରେସ୍ଡ୍ କ୍ଜେବ ଗ୍ୟାସ୍ ଉତ୍ପାଦନ କାରଖାନା ସ୍ଥାପନ ଲକ୍ଷ୍ୟରେ ସରକାର ଏକ ନ୍ତଆ ଧରଣର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ଏହି ଗ୍ୟାସ୍ ବଜାରରେ ଉପଲହ୍ଧ କରାଇ ଯାନବାହନରେ ଇନ୍ଧନ ଭାବେ ବ୍ୟବହାର କରିବାର ଲକ୍ଷ୍ୟ ରହିଛି ଏଥିପାଇଁ ଯୋଗ୍ୟ ଉଦ୍ୟୋଗପତିମାନଙ୍କୁ ଉଦ୍ୟୋଗ ସ୍ଥାପନ ପାଇଁ ଆମନ୍ତ୍ରଣ କରାଯିବ ଏହା ଗାଡ଼ିମଟର ବ୍ୟବହାରକାରୀ କୃଷକ ଓ ଉଦ୍ୟୋଗପତିମାନଙ୍କୁ ସାହାଯ୍ୟ କରିବ ଶସ୍ତା ପରିବହନ ଦିଗରେ ଏକ ସ୍ଥାୟୀ ବିକ୍ସବ ଭାବେ ଏହି ବ୍ୟବସ୍ଥା ସହାୟତା କରିବ

ସିଜେଆଇ ଫେୟାର୍ ସୁପ୍ରିମ୍କୋର୍ଟର ବିଦାୟୀ ପ୍ରଧାନ ବିଚାରପତି ଦୀପକ୍ ମିଶ୍ର କହିଛନ୍ତି ଭାରତୀୟ ନ୍ୟାୟିକ ବ୍ୟବସ୍ଥା ସାରା ବିଶ୍ୱରେ ଏକ ଦୂଢ଼ ବ୍ୟବସ୍ଥା ଯେଉଁଥିରେ ଅସଂଖ୍ୟ ମାମଲାର ସମାଧାନ କରିବାର ସାମର୍ଥ୍ୟ ରହିଛି